ଆୟୁଷ୍ଳାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତୀଙ୍କୁ କଲେ ଅନୁରୋଧ ଆସନ୍ତାକାଲି ବିରଳ ସ୍ର୍ଯ୍ୟ ପରାଗ

ଆସନ୍ତାକାଲି ରାଜ୍ୟରେ ବନ୍ଦ୍ ରହିବ ବ୍ୟାଙ୍କ୍ ସ୍କୁଲ୍ କଲେଜ୍ ଓ ସରକାରୀ କାର୍ଯ୍ୟାଳୟ

ସେହିଭଳି କେନ୍ଦ ପ୍ରେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ବାଜପେୟୀଙ୍କ ଓଡ଼ିଶା ଗସ୍ତର ପୁରୁଶା ଫଟୋ ଟିଟ୍ କରି ଲେଖିଛନ୍ତି ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା

ଦେହାବସାନ ପରେ ସେ ଆକି ଅମର

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ମନ୍ତୀ ଡକୁର ହର୍ଷବର୍ଷ୍ରନ ଏହାକୁ ଅନାବରଣ କରିଛନ୍ତି

ସେହିଭଳି ଆଜି ବଡଦିନ ଅବସରରେ ସାରାରାତି ଶ୍ରୀକୀଉମାନେ ଉଜାଗର ରହି ରନିସିଂହାସନ ଉପରେ ଶ୍ର ଦେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

ଆକିର ଦିନରେ ସ୍ୱୟଂ ଈଶ୍ୱର ମନୁଷ୍ୟ ଦେହ ଧାରଶ କରି ଧରାପୂଷ୍ଟରେ ଅବତରଣ କରିଥିଲେ

ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକ ଉହବମୁଖର ହୋଇଉଠିଛି